ଦୁଇ ନେତା ଏକ ମିଳିତ ଦସ୍ତାବିଜ ସ୍ୱାକ୍ଷର କରିଚ୍ଛନ୍ତି

ଟ୍ରମ୍ କିମ୍ ସମିଟ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ମ୍ ଓ ଉତ୍ତରକୋରିଆ ନେତା କିମ୍ ଜୋଙ୍ଗ୍ ଉନ୍ଙ୍କ ମଧ୍ୟରେ ସିଙ୍ଗାପ୍ତରର ସେନ୍ତୋସା ଦ୍ୱୀପରେ ସର୍ବପ୍ରଥମ ଐତିହାସିକ କଥାବାର୍ତ୍ତା ପରେ ସେମାନେ ଏକ ମିଳିତ ଦସ୍ତାବିଜ୍ରେ ସ୍ପାକ୍ଷର କରିଛନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀ ଟ୍ରମ୍ପ୍ ଏହାକୁ ଏକ ବ୍ୟାପକ ଦସ୍ତାବିଜ୍ ବର୍ଣ୍ଣନା କରିଛନ୍ତି ସେ ଏ ସଂକାନ୍ତରେ କୌଣସି ବିସ୍ତୃତ ତଥ୍ୟ ଦେଇନାହାନ୍ତି ଆମେରିକା ରାଷ୍ଟ୍ରପତି କହିଛନ୍ତି ସେ ଓ ଶ୍ରୀ କିମ୍ଙ୍କ ମଧ୍ୟରେ ଏହି ଶିଖର ବୈଠକ ପରେ ଏକ ବିଶେଷ ସଂପର୍କ ସ୍ଥାପନ ହୋଇଛି ସେ କହିଛନ୍ତି ଏହି କଥାବାର୍ତ୍ତାର ଫଳାଫଳ ଯାହା ହେବାର ଆଶା କରାଯାଉଥିଲା ତାହାଠାରୁ କାହିଁ ଅଧିକ ଭଲ ରହିଛି ପରମାଣୁ ଅସ୍ତ୍ର ମୁକ୍ତ ଅଞ୍ଚଳ ସ୍ଥାପନ ଦିଗରେ ସେମାନେ ରାଜିନାମାରେ ଉପନୀତ ହୋଇଛନ୍ତି କି ବୋଲି ପ୍ରଶ୍ମ ହେବାରୁ ଶ୍ରୀ ଟ୍ରମ୍ମ୍ କହିଛନ୍ତି ଏହି ପ୍ରକ୍ରିୟା ସେମାନେ ଖୁବ୍ଶୀଘ୍ର ଆରମ୍ଭ କରିବେ ସେ କହିଛନ୍ତି କୋରିଆ ଉପଦ୍ୱୀପ ସହ ସଂପର୍କ ବର୍ତ୍ତମାନ ସଂପୂର୍ଣ୍ଣ ଭିନ୍ନ ହେବ ଶ୍ରୀ କିମ୍ କହିଛନ୍ତି ସେମାନେ ଅତୀତକୁ ପଛରେ ପକାଇ ଆଗକୁ ଅଗ୍ରସର ହେବାକୁ ନିଷ୍ପଭି ନେଇଛନ୍ତି ଓ ସମଗ୍ର ବିଶ୍ୱ ଏକ ପରିବର୍ତ୍ତିତ ସଂପର୍କକୁ ଦେଖିବ

ପୂର୍ବରୁ ଶ୍ରୀ ଟ୍ରମ୍ପ୍ ଏହି ବୈଠକ ଅତିମାତ୍ରାରେ ସଫଳ ହେବ ବୋଲି ଆଶା ପ୍ରକାଶ କରିଥିଲେ ଶ୍ରୀ କିମ୍ କହିଥିଲେ ଏହି ବୈଠକ ପଥରେ ଅନେକ ପ୍ରତିବନ୍ଧକ ଦେଖାଦେଇଥିଲା କିନ୍ତୁ ସେମାନେ ସେସବୁକୁ ଅତିକ୍ରମ କରି ଆସିଛନ୍ତି ଶିଖର ବୈଠକର ଅବ୍ୟବହିତ ପୂର୍ବରୁ ଆମେରିକା ଉତ୍ତର କୋରିଆକୁ ସଂପୂର୍ଣ୍ଣ ନିରାପଭାର ପ୍ରତିଶ୍ରତି ଦେଇଥିଲା ପ୍ରତିବଦଳରେ ଉତ୍ତରକୋରିଆକୁ ପରମାଣୁ ଅସ୍ତ୍ର ଉତ୍ପାଦନକୁ ସଂପୂର୍ଣ୍ଣ ରୂପେ ବନ୍ଦ୍ କରିବା ଓ ନଷ୍ଟ କରିବାକୁ ହେବ ଶ୍ରୀ ଟ୍ରମ୍ପ୍ ଓ ଶ୍ରୀ କିମ୍ଙ୍କ ମଧ୍ୟରେ ଏହି ବୈଠକ ଦୁଇଦେଶର ନେତାମାନଙ୍କ ମଧ୍ୟରେ ଏ ଧରଣର ପ୍ରଥମ ବୈଠକ ରିଜିଜୁ ନିରବ ଭାରତରୁ ପଳାୟନ କରି ବ୍ରିଟେନ୍ରେ ଆଶ୍ରୟ ନେଇଥିବା ଅପରାଧୀମାନଙ୍କୁ ଆଇନର ପରିସରକୁ ଆଶିବାକୁ ବ୍ରିଟେନ୍ ସଂପୂର୍ଣ୍ଣ ସହଯୋଗ କରିବାକୁ ପ୍ରତିଶ୍ରତି ଦେଇଛି ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ କିରଣ ରିକିଜୁ ଗତକାଲି ନ୍ତ୍ରଆଦିଲ୍ଲୀରେ ବ୍ରିଟେନ୍ର ସନ୍ତାସବାଦ ବିରୋଧୀ ମନ୍ତ୍ରୀ ବ୍ୟାରୋନିସ୍ ୱିଲିୟମ୍ସଙ୍କ ସହ ଏକ ବୈଠକ ପରେ ଏହା ଘୋଷଣା କରିଛନ୍ତି ଶ୍ରୀ ରିଜିକୁ କହିଛନ୍ତି ବ୍ରିଟେନ ମନ୍ତ୍ରୀଙ୍କ ସହ ତାଙ୍କର ବୈଠକ ଅତ୍ୟନ୍ତ ସଫଳ ହୋଇଛି ବ୍ରିଟେନ୍କୁ ଅପରାଧୀମାନଙ୍କର ଏକ ଭୂସ୍ପର୍ଗ ଭାବେ ବିବେଚନା କରାଯିବା ଉଚିତ ନୁହେଁ ବୋଲି ବ୍ରିଟେନ୍ ମନ୍ତ୍ରୀ ତାଙ୍କୁ ଜଣାଇଛନ୍ତି ବ୍ୟାରୋନିସ୍ ୱିଲିୟମ୍ସ କହିଛନ୍ତି ମଦ୍ୟ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ପ୍ରତ୍ୟର୍ପଣ ପାଇଁ କାର୍ଯ୍ୟ ଆଇନଗତ ଚ୍ୟାନେଲ୍ ମାଧ୍ୟମରେ ସ୍ତଚାରୁ ରୂପେ ଚାଲିଛି ଏକ ବିବୃଭିରେ ସ୍ୱରାଷ୍ଟ୍ରମନ୍ତ୍ରଣାଳୟ କହିଛି ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଦ୍ୱିପକ୍ଷୀୟ ଆଲୋଚନାରେ ଦେଶାନ୍ତରଣ ସନ୍ତାସବାଦର ମୁକାବିଲା ପ୍ରତ୍ୟର୍ପଣ ଓ ଅପରାଧ ରେକର୍ଡର ଆଦାନ ପ୍ରଦାନ ଭଳି ବିଷୟଗୁଡ଼ିକ ସ୍ଥାନ ପାଇଛି ରାଜନାଥ ପିଏମ୍ ସିକ୍ୟୁରିଟି ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦିଙ୍କ ଉପରେ ମାଓବାଦୀମାନେ ଆକ୍ମଣ କରିବାର ଷଡ଼ଯନ୍ତ ପଦାରେ ପଡ଼ିବା ପରେ ସ୍ୱରାଷ୍ଟମନ୍ତ୍ରୀ ରାଜନାଥ ସିଂ ପ୍ରଧାନମନ୍ତ୍ରୀଙ୍କ ନିରାପତ୍ତାକୁ ଆହୁରି ସୁଦୃଢ଼ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ସିଂ ଏଥିପାଇଁ ବିଭିନ୍ନ ସଂସ୍ଥା ସହ ବିଚାରବିମର୍ଶ କରାଯାଇ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଗତକାଲି ଶ୍ରୀ ସିଂ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଥିଲେ ସେହି ବୈଠକରେ ଜାତୀୟ ନିରାପତ୍ତା ଉପଦେଷ୍ଟା ଅକିତ ଡୋବାଲ୍ ସ୍ୱରାଷ୍ଟ୍ ସଚିବ ରାଜୀବ ଗଉବା ଗୁଇନ୍ଦା ବ୍ୟୁରୋ ନିର୍ଦ୍ଦେଶକ ରାଜୀବ ଜୈନ୍ ପ୍ରମୁଖ ପ୍ରଧାନମନ୍ତ୍ରୀଙ୍କ ନିରାପତ୍ତାର ସମୀକ୍ଷା କରିଥିଲେ ପ୍ରସାଦ ୱାଇଫାଇ ଚୌପାଲ୍ସ ଇଲେକ୍ରୋନିକ୍କ ଓ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ ଗ୍ରାମଗୁଡ଼ିକରେ ପାଞ୍ଚ ହଜାର ୱାଇଫାଇ ଚୌପାଲ୍ ଓ ସାଧାରଣ ସେବା କେନ୍ଦଗ୍ରଡିକର୍ ରେଳ ଟିକେଟ୍ ପ୍ରଦାନର ଗତକାଲି ନୃଆଦିଲ୍ଲୀରେ ଶୁଭାରମ୍ଭ କରିଛନ୍ତି ଭାରତ ନେଟ୍ ମାଧ୍ୟମରେ ଗ୍ରାମାଞ୍ଚଳ ଇଷ୍ଟରନେଟ୍ ସଂଯୋଗ ଲକ୍ଷ୍ୟରେ ଏହା କରାଯାଇଛି ଏହି ୱାଇଫାଇ ଚୌପାଲ୍ ଗୁଡ଼ିକ ଗ୍ରାମାଞ୍ଚଳର ଲୋକମାନଙ୍କୁ ସେମାନଙ୍କର ବିଭିନ୍ନ ଡିକିଟାଲ୍ କାର୍ଯ୍ୟ ପାଇଁ ଇଣ୍ଟରନେଟ୍ ସେବା ପ୍ରଦାନ କରିବ ଶ୍ରୀ ପ୍ରସାଦ କହିଛନ୍ତି ଲୋକମାନଙ୍କୁ ସୂଚନା ପ୍ରଦାନ କରାଯାଇ କ୍ଷମତାପନ୍ନ କରାଯାଇଛି ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଧାରଣ ସେବାକେନ୍ଦ୍ରଗୁଡ଼ିକର ଉଦ୍ୟମକୁ ସିଙ୍ଗାପୁରଠାରେ ପ୍ରଶଂସା କରିଥିଲେ

ଷ୍ଟିଲ୍ ବୀରେନ୍ଦ୍ର ସିଂ କେନ୍ଦ୍ର ଇସ୍କାତ ମନ୍ତ୍ରୀ ଚୌଧୁରୀ ବୀରେନ୍ଦ୍ର ସିଂ କହିଛନ୍ତି କେନ୍ଦ୍ର ସରକାର ଓଡ଼ିଶାର କଳିଙ୍ଗନଗରକୁ ଏକ ଇସ୍କାତକେନ୍ଦ୍ର ଭାବେ ବିକଶିତ କରିବାକୁ ଇଚ୍ଛୁକ

ରାଉରକେଲାଠାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ଭାରତ ଏବେ ବିଶ୍ୱରେ ଚୀନ୍ ପରକୁ ଦ୍ୱିତୀୟ ବୃହତ୍ତମ ଇସ୍କାତ ଉତ୍ପାଦନକାରୀ ରାଷ୍ଟ୍ର ହୋଇଛି

ଶ୍ରୀ ସିଂ କହିଛନ୍ତି ଇସ୍କାତ କ୍ଷେତ୍ର ଆଗାମୀ ଦିନଗୁଡ଼ିକରେ ନିଯୁକ୍ତି ବୃଦ୍ଧିରେ ସବୁଠୁ ବଡ଼ ଭୂମିକା ଗ୍ରହଣ କରିବ

ନିରାପତ୍ତା ସୂତ୍ରରୁ ଆକାଶବାଣୀକୁ କୁହାଯାଇଛି ପୁଲଓ୍ୱାମାଠାରେ ସନ୍ତାସବାଦୀମାନେ ଏକ ପୁଲିସ୍ ପିକେଟ୍ ଗାଡ଼ି ଉପରେ ଆକ୍ରମଣ କରିଥିଲେ ଏହାପରେ ପୁଲିସ୍ କର୍ମଚାରୀ ଓ ସନ୍ତାସବାଦୀମାନଙ୍କ ମଧ୍ୟରେ ଗ୍ରଳି ବିନିମୟ ଆରମ୍ଭ ହୋଇଥିଲା ଏଥିରେ ଦୁଇଜଣ ଯବାନ ପ୍ରାଣ ହରାଇଥିଲେ ଓ ଜଣେ ଆହତ ହୋଇଥିଲେ ଅନନ୍ତନାଗଠାରେ ସନ୍ତାସବାଦୀମାନେ ଜଙ୍ଗଲତ୍ ମଣ୍ଡି ଅଞ୍ଚଳରେ ସିଆର୍ପିଏଫ୍ର ଏକ ଦଳ ଉପରେ ଆକ୍ମଣ କରିଥିଲେ

ଆହତ ଯବାନମାନଙ୍କୁ ଶ୍ରୀନଗର ହସ୍କିଟାଲ୍କୁ ସ୍ଥାନାନ୍ତରିତ କରାଯାଇଛି ନିରାପତ୍ତା ବିଭାଗ ଅଫିସରମାନଙ୍କ କହିବା ଅନୁସାରେ ସମଗ୍ର ଅଞ୍ଚଳକୁ ଘେରାଉ କରାଯାଇ ଖୋଜାଖୋଜି ଚାଲିଛି ବ୍ଲୁଡ୍ ସେଣ୍ଟର୍ସ କେନ୍ଦ୍ ସରକାର ସମଗ୍ ଦେଶରେ ରକ୍ତଭଣ୍ଡାରଗୁଡ଼ିକୁ ରକ୍ତ କେନ୍ଦ୍ ଭାବେ ନାମିତ କରିବାକୁ ପ୍ରସ୍ତାବ ଦେଇଛନ୍ତି ରକ୍ତଦାନର ବର୍ତ୍ତମାନର ନିୟମକୁ ଆହୁରି ସହଜ କରିବାକୁ ପ୍ରସ୍ତାବ ରହିଛି ନୂଆଦିଲ୍ଲୀରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜଣେ କର୍ମକର୍ତ୍ତା କହିଛନ୍ତି ଆନ୍ତର୍ଜାତିକ ନାମକରଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପଭି ନିଆଯାଇଛି ଆନ୍ତର୍ଜାତିକ ସ୍ତରରେ କୌଣସି ସ୍ଥାନରେ ରକ୍ତଭଣ୍ଣାର ଉଲ୍ଲେଖ କରାଯାଇନାହିଁ ସବୁସ୍ଥାନରେ ରକ୍ତକେନ୍ଦ୍ର ଉଲ୍ଲେଖ କରାଯାଇଛି ରକ୍ତଦାନ ସମ୍ବନ୍ଧୀୟ ନିୟମକୁ ଆହୁରି ସହଜ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପ୍ରସ୍ତାବ ଦେଇଛି

ଏହି ଅବସରରେ ଆକାଶବାଣୀର ସମ୍ଘାଦସେବା ବିଭାଗ 'ଚାର୍ ସାଲ୍ ମୋଦି ସରକାର୍' ଶୀର୍ଷକ ଏକ ସ୍ୱତନ୍ତ୍ର ସିରିଜ୍ର ପ୍ରସାରଣ କରୁଛି ଏହି କାର୍ଯ୍ୟକ୍ରମରେ ସରକାରଙ୍କର ସଫଳତାଗୁଡ଼ିକୁ ଲୋକଲୋଚନକୁ ଅଣାଯାଉଛି ଆଜି ଆମେ ଆପଶମାନଙ୍କୁ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ମହେଶ ଶର୍ମାଙ୍କର ଏକ ସାକ୍ଷାତକାରକୁ ପ୍ରଚାର କରି ଶୁଣାଇବୁ ଆଜିର କାର୍ଯ୍ୟକ୍ମର ଶୀର୍ଷକ ହେଉଛି 'ଭାରତର ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ' ତାଙ୍କ ସାକ୍ଷାତକାରରେ ଡକ୍ଟର ଶର୍ମା କହିଛନ୍ତି ଭାରତର ମହାନ୍ ଐତିହ୍ୟର ସଂରକ୍ଷଣ ପାଇଁ ବହୁ ଜାତୀୟ ପାଣ୍ଡୁଲିପି ଅଭିଯାନ ଆରମ୍ଭ କରାଯାଇଛି

ଆଗାମୀ ସଂସ୍କୃତି ମହୋତ୍ସବ ବିଷୟ ଉଲ୍ଲ୍ରେଖ କରି ମନ୍ତ୍ରୀ କହିଛନ୍ତି ଏହି ମହୋସବ ଏକ ଉତ୍ତର ପୂର୍ବାଞ୍ଚଳ ସହରରେ ଅନୁଷ୍ଠିତ ହେବ